ଏହି ପ୍ରତିଷ୍ଠାନରେ ଦୁଇଟି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି

କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍ଟ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଆକି ଏହି ସ୍ଚନା ଦେଇଛନ୍ତି

ତେବେ କେବଳ ଗ୍ୟାସ୍ ପାଇପ୍ ଲାଇନ୍ ନୁହେଁ ବନ୍ଦର ବିମାନ ବନ୍ଦର ଜଳପଥ ଶକ୍ତି ଗୃହ ଓ ସଡ଼କ ନିର୍ମାଶ କ୍ଷେତ୍ରରେ ମଧ୍ଧ ଧାତବ ସାମଗ୍ରୀର ଉପଯୋଗ ହେବ

ସେ ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲା ଉକ୍କଳ ବ୍ରହ୍କପୁର ସମ୍ଲପୁର ଗଙ୍ଗାଧର ମେହର ରେଭେନ୍ସା ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସେହିପରି ରାକ୍ୟରେ କେବଳ ସ୍ୱତନ୍ତ ଆଇଏଏସ୍ କୋଚିଂ ସେକ୍କର ସ୍ରାପନ କରିବାପାଇଁ ଆଗ୍ରହୀ ସଂସ୍ଚାମାନଙ୍କୁ ସରକାର ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ପାରମ୍ପରିକ ଆଦିବାସୀ ନୂତ୍ୟ ଓ ବାଦ୍ୟ ଦଳ ବାରିପଦା ସହର ପରିକ୍ରମା କରିଥିଲେ ମହୋହବର ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଏକ ନିର୍ଭୁଲ୍ ଭୋଟର୍ ତାଲିକା ପ୍ରସ୍ତୁତ ଲାଗି ଜିଲ୍ଲାପାଳ ସବୁ ରାଜନୈତିକ ଦଳର ସକ୍ରିୟ ସହଯୋଗ କାମନା କରିଛନ୍ତି

ଟ୍ରଷ୍ଟବୋର୍ଡ ବୈଠକର ନିଷ୍ଟଭି ପରେ ମନ୍ଦିର ପ୍ରଶାସନ ପକ୍ଷର୍ ଏପରି ପଦକ୍ଷେପ ଗ୍ରହଶ କରାଯାଇଛି ମିଳିଥିବା ସ୍ଚନା ଅନୁଯାୟୀ ଆହ୍ଲାବାଦ୍ ବ୍ୟାଙ୍କ ପକ୍ଷରୁ ଇ ଆକାଉଷ୍କ ଖୋଲାଯିବ